ବିଭିନ୍ନ ପ୍ରସଙ୍ଗରେ ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ଆଜି ଗୋଟିଏ ଦିନପାଇଁ ମୁଲତବୀ

ପୂର୍ବର୍ତ୍ତ ବିରୋଧି ଦଳର ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ବାରମ୍ଭାର ମ୍ବଲତବୀ କରିବାକୁ ପଡ଼ିଥିଲା

ସେହିପରି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ପ୍ରଦାନ କରିବାଲାଗି ତେଲୁଗୁଦେଶମ୍ ଦଳର ସଦସ୍ୟମାନେ ଦାବି କରୁଥିବାବେଳେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନ୍ୟଯାୟୀ କାବେରୀ ପରିଚାଳନା ବୋର୍ଡ଼ ଗଠନ କରିବା ଲାଗି ଏଆଇଏଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ ଦାବି କରିଥିଲେ ବ୍ୟାଙ୍କ୍ର ଟଙ୍କା ହଡ଼ପ କରିବା ପରେ ସମ୍ପୁକ୍ତ ବ୍ୟକ୍ତିମାନଙ୍କ ଦେଶଛାଡ଼ି ଚାଲିଯିବାଲାଗି ସରକାର ଅନ୍ଦ୍ରମତି ଦେଉଛନ୍ତି ବୋଲି ବିରୋଧି ଦଳ ନେତା ଗୁଲାମ ନବୀ ଆକ୍ରାଦ୍ ସରକାରଙ୍କୁ ଦୋଷାରୋପ କରିଛନ୍ତି ଗୃହରେ ଅଧ୍ୟକ୍ଷତା କରୁଥିବା ଉପାଧ୍ୟକ୍ଷ ପିଜେ କୁରିଏନ୍ ହଟ୍ଟଗୋଳ କରୁଥିବା ସଦସ୍ୟମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବା ସହ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରେ ହେଉଥିବା ଠକେଇ ମାମଲା ଉପରେ ଗୃହରେ ଆଲୋଚନା କରାଇବା ଲାଗି ସେ ପ୍ରସ୍ତୁତ ବୋଲି କହିଥିଲେ ତେବେ ଗୃହରେ ପ୍ରବଳ ହଟ୍ଟଗୋଳ ଲାଗି ରହିବାରୁ ପରେ ଉପାଧ୍ୟକ୍ଷ ଆକି ଦିନକ ପାଇଁ ରାଜ୍ୟସଭାକୁ ମ୍ରଲତବୀ ରଖିଥିଲେ ସେହିପରି ଲୋକସଭାରେ ମଧ୍ୟ ଅନୁର୍ପ ପରିସ୍ଥିତି ଦେଖାଦେବାରୁ ଆଜି ଦିନକପାଇଁ ଏହାକୁ ମୁଲତବୀ ରଖାଯାଇଛି

ଅନ୍ୟପକ୍ଷରେ ୱାଇଏସ୍ଆର୍ କଂଗ୍ରେସ ଓ ଟିଡିପି ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ଦାବି କରି ବିଭିନ୍ନ ସ୍କୋଗାନମାନ ଦେଇଥିଲେ

ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ପ୍ରସଙ୍ଗରେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀମାନଙ୍କର ଦାବିକୁ ଗ୍ରହଣ କରିବା ସହ ସରକାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ତେଣୁ ସମ୍ପୁକ୍ତ ଛାତ୍ରଛାତ୍ରୀମାନେ ନିଜର ଧାରଣା ପ୍ରତ୍ୟାହାର କରିବାଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ଗତମାସରେ ଅନୁଷ୍ଠିତ ଏହି ପରୀକ୍ଷାର ପ୍ରଶ୍ରପତ୍ର ପ୍ରଘଟ ସମ୍ପର୍କିତ ଅଭିଯୋଗର ସିବିଆଇ ତଦନ୍ତ ଲାଗି ଷ୍ଟାଫ୍ ସିଲେକ୍ସନ୍ କମିଶନ ପୂର୍ବରୁ ସୁପାରିସ କରିସାରିଛନ୍ତି ପିଏମ୍ ଏକ୍ଜାମିନେସନ୍ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଚ୍ଛା ଜଣାଇଛନ୍ତି ନିଜର ସମ୍ପର୍ଷ ଆତ୍ଲବିଶ୍ୱାସ ସହ ପରୀକ୍ଷା ଦେବାଲାଗି ଶ୍ରୀ ମୋଦି ଏକ ଟ୍ୱିଟ୍ ବାର୍ତ୍ତାରେ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ସମ୍ପ୍ରତି ନୂଆଦିଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରୀମାନଙ୍କ ସହିତ ଭାବ ବିନିମୟ ସମୟରେ ପରୀକ୍ଷାରେ ସମସ୍ତ ପ୍ରଶ୍ୱର ଉତ୍ତର ଦେବାଲାଗି ଚେଷ୍ଟା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ସମ୍ପୁକ୍ତ ଆଦଙ୍କବାଦୀଙ୍କଦ୍ୱାରା ବ୍ୟବହାର କରାଯାଉଥିବା ବିଭିନ୍ନ ଅସ୍ତଶସ୍ତ ମଧ୍ୟ ଜବତ କରାଯାଇଛି ଆତଙ୍କବାଦୀଙ୍କ ପକ୍ଷରୁ ଗତ ରାତିରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା ଡେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ୍ ଦିଆଯାଇଥିଲା ମୂତ ଆତଙ୍କବାଦୀଙ୍କର ପରିଚୟ ସମ୍ପର୍କରେ ମଧ୍ୟ ପୁଲିସ୍ ତଦନ୍ତ କରୁଛି ବୋଲି ଶ୍ରୀ ବୈଦ କହିଚ୍ଛନ୍ତି ଆର୍ଏସ୍ କେକେ ବର୍ଡର୍ ଜନ୍ମୁ କାଶ୍ମୀର ସୀମାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ବୃଦ୍ଧି ପାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ କହିଛନ୍ତି

ତେବେ ସେନା ଏବଂ ସୀମା ସ୍ୱରକ୍ଷା ବାହିନୀ ପକ୍ଷର୍ତ ଏହାର ଉଚିତ କବାବ ଦିଆଯିବା ସହ ଏ ସମ୍ପର୍କରେ ପାକିସ୍ତାନ ସହ ଆଲୋଚନା କରାଯାଉଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି

ଆଜି ନ୍ତଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ୟୁପିଏ ସରକାରଙ୍କ ଶାସନକାଳରେ ସୃଷ୍ଟି ହୋଇଥିବା ଅନାଦାୟ ରଣ ସମେତ ବ୍ୟାଙ୍କ୍ଗୁଡ଼ିକର ବିଭିନ୍ନ ସମସ୍ୟା ଯୋଗୁଁ ଆକି ଏଭଳି ପରିସ୍ଥିତି ଦେଖାଦେଇଛି ୟୁପିଏ ସରକାରଙ୍କ ଶାସନକାଳରେ ବିଭିନ୍ନ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥିବା ରଣ ଏବେ ଅନାଦାୟ ହୋଇ ରହିଛି ତେବେ ଏନ୍ଡିଏ ସରକାରଙ୍କ ସମୟରେ ଏଭଳି କାହାକୁ ବି ରଣ ପ୍ରଦାନ କରାଯାଇ ନାହିଁ ଯାହାକି ଅନାଦାୟ ହୋଇଛି ରଣ ପ୍ରଦାନ ସମୟରେ ବ୍ୟାଙ୍କ୍ରେ ଋଣଗ୍ରହିତା ସଠିକ୍ ସତ୍ୟ ପ୍ରଦାନ କରିବା ସପକ୍ଷରେ ୟୁପିଏ ସରକାର ନ ଥିଲେ ବୋଲି ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି

ଏହି ଅହେତୁକ ଅନୁକମ୍ପା ପ୍ରଦର୍ଶନ ସମ୍ପର୍କରେ ଉତ୍ତର ଦେବାକୁ ଶ୍ରୀ ପ୍ରସାଦ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଶ୍ରୀ ଚିଦାୟରମ୍ଙ୍କୁ ଆହ୍ୱାନ ଦେଇଛନ୍ତି ଏସସି ଆର୍ମି ଏଫ୍ଆଇଆର୍ ଜନ୍ମୁ କାଶ୍ମୀରର ସୋପିଆନ୍ ଗୁଳିକାଣ୍ଡ ଘଟଣାରେ ଦାଖଲ କରାଯାଇଥିବା ଏଫ୍ଆଇଆର୍ରେ ଅଭିଯୁକ୍ତଙ୍କ ତାଲିକାରେ ମେଜର ଆଦିତ୍ୟ କୁମାରଙ୍କର ନାମ ନାହିଁ ବୋଲି ରାଜ୍ୟ ସରକାର ଆଜି ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି

ଏହି ମାମଲାର ବିଚାର କରିବା ସମୟରେ ମେଜର୍ ଆଦିତ୍ୟ କୁମାରଙ୍କ ସମେତ ଅନ୍ୟ କେତେ ଜଣ ସେନା ଅଧିକାରୀଙ୍କ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନ ନେବାଲାଗି ଗତମାସରେ ସର୍ବୋଚ୍ଚ ଅଦାଲତ କମ୍ମୁ କାଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ

ଏହି ମାମଲାରେ ଦାଏର୍ କରାଯାଇଥିବା ଏଫ୍ଆଇଆର୍ରେ ଆଦିତ୍ୟ କୁମାରଙ୍କ ନାମ ହଟାଇବା ଲାଗି ଅନୁରୋଧ କରି ତାଙ୍କ ପିତା ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପିଏମ୍ ସିଆଇସି ବିଲ୍ଡିଂ କେନ୍ଦ୍ରୀୟ ସୂଚନା କମିଶନ ସିଆଇସିର ନୂଆଦିଲ୍ଲୀରେ ନବନିର୍ମିତ ଅଟ୍ଟାଳିକାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ ପୂର୍ବରୁ କମିଶନ୍ ଦୁଇଟି ଭଡ଼ାଘରେ କାର୍ଯ୍ୟ କରୁଥିଲେ ତେବେ ଏହି ନୃତନ ଗୃହ ନିର୍ମାଣ ପରେ କମିଶନ୍ ଗୋଟିଏ ଜାଗାରୁ କାର୍ଯ୍ୟ କରିବାକୁ ସକ୍ଷମ ହେବେ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି କାତୀୟ ଗୃହ ନିର୍ମାଣ ନିଗମ ପକ୍ଷରୁ ଏହି ଅତ୍ୟାଧୁନିକ ନୃତନ ସିଆଇସି ଅଟ୍ଟାଳିକାକୁ ଧାର୍ଯ୍ୟ ତାରିଖ ପ୍ରର୍ବରୁ ସମ୍ପନ୍ନ କରାଯାଇଛି

ଅମିତ୍ ଶାହା ବିଜେପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ନ୍ତଆଦିଲ୍ଲୀରେ ନମୋ ଯୋଜନା ସହାୟତା କେନ୍ଦ୍ର ଉଦ୍ଘାଟନ କରିଛନ୍ତି କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ତଥ୍ୟ ହାସଲ କରିବା ଦିଗରେ ଏହି କେନ୍ଦ୍ର ଜନସାଧାରଣଙ୍କୁ ସହାୟତା କରିବ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମୁଦ୍ରା ଯୋଜନା ଉଜ୍ୱଳା ଯୋଜନା ଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କିତ ତଥ୍ୟ ଏହି କେନ୍ଦ୍ର ମାଧ୍ୟମରେ ମିଳିପାରିବ

ସାଧାରଣ ଜନତା ଏବଂ ସରକାରଙ୍କ ମଧ୍ୟରେ ଏକ ସେତ୍ ଭଳି କାର୍ଯ୍ୟ କରିବାକୁ ସେ ଶାସକ ଭାରତୀୟ ଜନତା ପାର୍ଟିକୁ ଆହ୍ୱାନ ଦେଇଛନ୍ତି ସରକାରଙ୍କର ଏହିସବୁ ଜନକଲ୍ୟାଶକାରୀ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଲାଗି ଶ୍ରୀ ଶାହା ଦଳର କର୍ମୀମାନଙ୍କ ଆହ୍ୱାନ ଦେଇଛନ୍ତି ସମସ୍ତ ଯୋଜନାର ସ୍ରଫଳ ଯେଭଳି ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚବ ତାହା ସୁନିଣ୍ଚିତ କରିବା ଲାଗି ବିଜେପି ପକ୍ଷର୍ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍ ଦଳର ଉପସଭାପତି ଶ୍ୟାମ୍ ଜାଜୁ ପ୍ରମୁଖ ଉପସ୍ଥିତ ଥିଲେ ବିକୁ ଜୟନ୍ତୀ ଆକି ହେଉଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଷ୍ଟ୍ରନୀତିଜ୍ଞ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୁବାବୁଙ୍କୁ ସ୍କରଣ କରି ଟ୍ୱିଟ୍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି